ଆମ ଦେଶ ଜନସଂଖ୍ୟା ଅଧିକାଂଶ ଦେଶଠାରୁ ଅଧିକ ହୋଇଥିଲାବେଳେ ଆମ ଦେଶରେ ଅନ୍ୟ ଦେଶ ତୁଳନାରେ କରୋନା ସେତିକି ବ୍ୟାପି ପାରିନାହିଁ

ଏହି ଅବସରରେ ପ୍ରଧାନମନ୍ତୀ ସାମାଜିକ ସଂଗଠନ ଓ ମହିଳା ସ୍ୱୟଂ ସହାୟକ ଗୋଷୀଗୁଡିକର ମହନୀୟ କାର୍ଯ୍ୟକୁ ଅବତାରଣା କରିଛନ୍ତି

ପ୍ରଧାନମନ୍ତୀ କହିଛନ୍ତି କରୋନା ସହ ସଂଗ୍ରାମର ଏହି ପଥ ସୁଦୀର୍ଘ ଅଟେ ଏବଂ ଏଥିରେ ନୂଆ ଆହ୍ୱାନ ଏବଂ ଅସୁବିଧା ମଧ୍ଧ ଅଛି

ଏହି ଅବସରରେ ଆତ୍କ ନିର୍ଭର ଭାରତ ମିଶନକୁ ଏକ ଅଭିଯାନ ଭାବରେ ଗ୍ରହଶ କରିବାକୁ ପ୍ରଧାନମନ୍ତୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି କମ୍ୟୁନିଟି ଇମ୍ୟୁନିଟି ଏବଂ ୟୁନିଟି ପାଇଁ ଯୋଗାଭ୍ୟାସ କରିବା ଆବଶ୍ୟକ

ପ୍ରଧାନମନ୍ତୀ ମହାବାତ୍ୟା ଅଫ୍ଫନର ମ୍ରକାବିଲା ନେଇ ଓଡିଶାକ ପ୍ରଶଂସା କରିଛନ୍ତି

ଏଭଳି ସଙ୍କଟ ସମୟରେ ସମଗ୍ର ଦେଶ ସେମାନଙ୍କ ସହିତ ଥିବା ପ୍ରଧାନମନ୍ତୀ କହିଛନ୍ତି

' ସେ କହିଛନ୍ତି ଯଦି ଆମେ ବୁଦା ବୁଦା କଳ ସଞ୍ଚୟ କରିପାରିବା ତେବେ ଆମ ପ୍ଥିବୀ ମାତାର ଶୋଷ ମେକ୍କିପାରିବ ଏବଂ ସେହି ଜଳ ପୁଶି ଦିନେ ମାଟି ଭିତରୁ ଆମ ପାଇଁ ଜୀବନର ଶକ୍ତି ହୋଇ ବାହାରିବ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାସ ଏହି ସ୍ଚନା ଦେଇଛନ୍ତି

କୁଲାଇ ମାସରେ ସ୍କୁଲ ଖୋଲିବାକୁ ଅନୁମତି ମିଳିଛି କିନ୍ତୁ ଏନେଇ ରାଜ୍ୟ ସରକାର ନିଷ୍ବଭି ନେବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି

ମୃତକ ଦୁଇ ଭାଇ ହେଲେ ଆଶିଷ ପ୍ରଧାନ ଓ ତୋଫାନ ପ୍ରଧାନ

ବଡ଼ଭାଇ ପ୍ରଥମେ ବୁଡିଯାଇଥିଲେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସାନ ଭାଇ ମଧ୍ଧ ପ୍ରାଣ ହରାଇଥିଲେ

ପ୍ରଚଣ୍ଡ ଗ୍ରୀଷ୍କ ପ୍ରବାହ ଏବଂଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି